ରାଜ୍ୟ ସମେତ ଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ଗ୍ରର୍ତଦିବସ ପାଳିତ

ଅପରପକ୍ଷରେ ବିଜେପିର ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ଶିକ୍ଷକମାନଙ୍କ ସମସ୍ୟା ଉଠାଇଥିଲେ

ବିରୋଧିଦଳ ନେତା ଗୃହରେ ଶିକ୍ଷମାନଙ୍କ ସମସ୍ୟା କଥା ମଧ୍ଧ ଉଠାଇଥିଲେ ସେ କହିଥିଲେ ଯେ ଆକି ଗୁରୁ ଦିବସ ହୋଇଥିବାବେଳେ ହଜାର ହଜାର ଶିକ୍ଷକ ରାଜରାସ୍ତାରେ ବସିଛନ୍ତି

ଏହାପରେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ପ୍ରସ୍ତାବ ଆଗତ କରିଥିଲେ

ସାଧାରଣ ଓଡ଼ିଆ ପରିବାରର ପିଲାର ଶିକ୍ଷା ଓ ଭବିଷ୍ୟତ ସରକାରୀ ସ୍କୁଲ୍ କଲେକ ଉପରେ ମୋଟାମୋଟି ନିଭରଶୀଳ ଆଜିର ପବିତ୍ର ଦିନକ ଓଡ଼ିଶାର ଶିକ୍ଷକ ସମାଜ କଳା ଦିବସ ଭାବେ ପାଳନ କରିବା ଘୋର ଚିନ୍ତାର ବିଷୟ

ଏଠାରେ ଆସୁଥିବା ବଡ ବଡ ଲହଡି ଓ ଢେଉର ମାଡରେ ସମୁଦ୍ର କ୍ଳ କ୍ଷତିଗ୍ରସ୍ଠ ହେବା ସହିତ କୂଳ ଖାଇ ଯିବାରେ ଲାଗିଛି

ଆକି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଏ ସଂକ୍ରାନ୍ଡରେ ନିଷ୍ବଭି ନିଆଯାଇଛି ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତିଙ୍କଠାରୁ ସ୍ଟଚନା ମିଳିଛି

ଚାରିଜଣ ଶିଶୁ ଖେଳୁଥିବା ସମୟରେ ଅସାବଧାନତା ବଶତଃ କୁଅରେ ପଡ଼ିଯାଇଥିଲେ ଗ୍ରାମବାସୀ ଚାରିଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ଭି କରିଥିଲେ

କଟକ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସ୍ଚାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ଅନ୍ୟ କେତେକ ସ୍ତାନରେ ବର୍ଷା ଲାଗି ରହିଛି

ଶୁକ୍ରବାର ପର୍ଯ୍ୟନ୍ତ ଏସବୁ ସ୍ଥାନରେ ବର୍ଷା ସୟାବନା ରହିଛି